ସେହିଭଳି ସାରାଜୀବନ ଉନୁତି କରି ଚାଲିବାକୁ ପିଲାମାନଙ୍ଙ ସହାୟତା କରନ୍ତୁ କିନ୍ତୁ ଚାପ ପକାନ୍ତୁ ନାହିଁ ବୋର୍ଡ଼ ପରୀକ୍ଷା ଲାଗି ବିବ୍ରତ ଓ ଚାପଯୁକ୍ତ ନ ହେବାକୁ ପ୍ରଧାନମନ୍ତୀ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଛନ୍ତି

ଫିକି ସହଯୋଗିତାରେ ଏହି ମହୋହବର ଆୟୋଜନ କରାଯାଇଛି

ତାଙ୍କ ଦେଶପ୍ରେମ ଓ ବଳିଦାନ ଆମକୁ ସର୍ବଦା ଅନୁପ୍ରାଶିତ କରିବ

ଖରିଫ ଋତୁରେ ଚାଷୀମାନେ ଧାନ ବିକ୍ରି ପାଇଁ ନାମ ପଞ୍ଚୀକରଣ କରିଥିବାବେଳେ ସେମାନଙ୍ଙ ଟୋକନ ଆସି ନାହି ଫଳରେ ଚାଷୀମାନେ ଉପ୍ାଦିତ ଧାନ ବିକ୍ରି କରିପାରି ନାହାନ୍ତି